ବିଶେଷ ଆବଶ୍ୟକ ନ ଥିଲେ ବିଦେଶ ଗସ୍ତ ନ କରିବାକୁ ସେ ଦେଶବାସୀଙ୍କ ନିବେଦନ କରିଛନ୍ତି

ସରକାର କହିଛନ୍ତି ଭୟଭୀତ ହେବାର କୌଣସି କାରଣ ନାହିଁ ଓ ପରିସ୍ତିତି ନିୟନ୍ତ୍ରଣାଧୀନ ରହିଛି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ପାଇଁ ନିଜ ଘରେ ପୃଥକ ହୋଇ ରହିବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ପାର୍ଲାମେଣ୍ଟରେ ଦେବାଳିଆ ଆଇନ୍ ସଂଶୋଧନ ବିଲ୍ ପାସ୍ ହୋଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ଦିନଗୁଡ଼ିକରେ କୌଣସି କେନ୍ଦ୍ର ମନ୍ତ୍ରୀ ବିଦେଶ ଗସ୍ତ କରିବେ ନାହିଁ ଓ ଦେଶର ଜନସାଧାରଣ ନିହାତି ଜରୁରୀ ନ ହେଲେ ବିଦେଶକୁ ଗସ୍ତ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସ୍ଥାନରେ ବହୁ ସଂଖ୍ୟାରେ ଏକତ୍ରିତ ହେବାକୁ ଏଡାଇବା ଦ୍ୱାରା ଆମେ ଭୂତାଣୁ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗ କରିପାରିବା ଓ ସମସ୍ତଙ୍କର ସୁରକ୍ଷାକୁ ନିଶ୍ଚିତ କରିପାରିବା ସେ ପୁଣି କହିଛନ୍ତି ସମସ୍ତ ରାଜ୍ୟ ଓ ମନ୍ତ୍ରଶାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସୁରକ୍ଷା ପାଇଁ ବହୁମୁଖୀ ପଦକ୍ଷେପମାନ ଗ୍ରହଣ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ବିଜା ରଦ୍ଦ କରିବାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି କରିବା ପର୍ଯ୍ୟନ୍ତ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଛି

ନ୍ତଆଦିଲ୍ଲୀରେ ସାୟାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ଟଚନା ଦେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍କ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଭାରତ ଆଗୁଆ ସତର୍କତାମ୍ରଳକ ପଦକ୍ଷେପମାନ ଗ୍ରହଣ କରିଛି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ପରିସ୍ଥିତିକୁ ତଦାରଖ କରୁଛନ୍ତି

ଶ୍ରୀ ଅଗ୍ରୱାଲ କହିଛନ୍ତି ଗତକାଲି ତିନି ଜଣ ଇଟାଲୀର ନାଗରିକଙ୍କୁ ଅଣାଯିବା ପରେ ସେମାନଙ୍କୁ ମନେସର ସ୍ଥିତ ଚିକିତ୍ସା ଶିବିରରେ ରଖାଯାଇଛି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ସେ ପୁଣି କହିଛନ୍ତି ଗତକାଲି ମନ୍ତ୍ରୀମାନଙ୍କର ଗୋଷ୍ଠୀର ଦ୍ରଇଥର ବୈଠକ ବସି ବିଭିନ୍ନ ସତକତାମଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି

ସେ କହିଛନ୍ତି ଇଟାଲୀ କିମ୍ବା କୋରିଆ ସାଧାରଣତନ୍ତ୍ରରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଶରୀରରେ କରୋନା ଭୂତାଣୁ ନଥିବାର ସାର୍ଟିଫିକେଟ୍ ଦେବାକୁ ପଡ଼ିବ ସେହି ଯାତ୍ରୀମାନେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅଧିକାରପ୍ରାପ୍ତ ଲାବରୋଟରୀଗୁଡ଼ିକରୁ ଏହି ସାର୍ଟିଫିକେଟ୍ ହାସଲ କରିବେ କରୋନା ଭୂତାଣୁ ଅତି ଅଧିକ ତାପମାତ୍ରାରେ ତିଷ୍ଠି ରହିନପାରିବା ସଂକ୍ରାନ୍ତରେ ସର୍ବସାଧାରଣରେ ଯେଉଁ ଗୁଜବ ପ୍ରଚାର ହୋଇଛି ସେ ସଂକ୍ରାନ୍ତରେ ସ୍ୱଷ୍ଟିକରଣ ଦେଇ ଶ୍ରୀ ଅଗ୍ରୱାଲ କହିଛନ୍ତି ଅତି ଅଧିକ ତାପମାତ୍ରାରେ କରୋନା ଭୂତାଣୁ ନଷ୍ଟ ହେବାର ଏପର୍ଯ୍ୟନ୍ତ କୌଣସି ପକ୍କା ପ୍ରମାଣ ମିଳିନାହିଁ କିମ୍ବା ଏ ସଂକ୍ରାନ୍ତରେ କକିଣସି ଅଧ୍ୟୟନ କରାଯାଇ ନାହିଁ

ଏହି କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କରାଯିବ ବୋଲି ସେ କହିଛନ୍ତି

ସାମ୍ଧାଦିକ ସମ୍ମିଳନୀ ସମୟରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମୁଖ୍ୟ ବୈଜ୍ଞାନିକ ଡକ୍ଟର ରମଣ ଗଙ୍ଗାଖେଦକର କହିଛନ୍ତି କରୋନା ଭୂତାଣୁକୁ ପୂଥକ ରଖିବାରେ ପରିଷଦ ସଫଳ ହୋଇଛି ଓ ଏହା ପାଇଁ ଏକ ପ୍ରତିଷେଧକ ବାହାର କରିବାକୁ ପ୍ରାୟ ଦୁଇ ବର୍ଷ ସମୟ ଲାଗିଯିବ

କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଏକ ବୈଠକ ପରେ ଏହି ଘୋଷଣା କରିଛନ୍ତି ସେ କହିଛନ୍ତି ପରୀକ୍ଷା ହେଉନଥିବା ସ୍କୁଲ ଓ କଲେଜଗୁଡ଼ିକ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀ କେଜରିଓ୍ବାଲ କହିଛନ୍ତି ସରକାରୀ ଓ ବେରସକାରୀ କାର୍ଯ୍ୟାଳୟ ଏବଂ ସପିଙ୍ଗମଲ୍ଗୁଡ଼ିକ ସମେତ ସମସ୍ତ ସର୍ବସାଧାରଣ ସ୍ଥାନଗୁଡ଼ିକୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବାକୁ ସରକାର ପ୍ରତିଶ୍ରତିବଦ୍ଧ ରାଜ୍ୟ ସରକାର କରୋନା ଭୂତାଶୁକୁ ମହାମାରୀ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଭବନ କରୋନା କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ରାଷ୍ଟ୍ରପତି ଭବନ ମଧ୍ୟକ୍ ଅନ୍ୟମାନଙ୍କର ଗସ୍ତକୁ ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ ଏଥିସହିତ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ପରିସର ଓ ଚେଞ୍ଜ ଅଫ୍ ଗାର୍ଡ୍ ଉତ୍ସବକୁ ମଧ୍ୟ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ ହେଲ୍ଥ ମିନିଷ୍ଟ୍ରୀ ଗାଇଡ୍ଲାଇନ୍ନ ଯେଉଁ ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ନିର୍ଣ୍ଣିତ ହୋଇଛି ସେମାନେ ନିଜ ଘରେ କିଭଳି ପୂଥକ ଭାବେ ରହି ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ କାରି କରିଛି ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯିବ ସେମାନଙ୍କୁ ତୁରନ୍ତ ଏଥିପାଇଁ ଉଦ୍ଦିଷ୍ଟ ହସ୍କିଟାଲ୍ଗୁଡ଼ିକରେ ଅଲଗା ରଖାଯିବ ଅଲଗା କରି ହୋଇ ରହିଥିବା ଲୋକମାନଙ୍କୁ ଉତ୍ତମ ବାୟୁ ଚଳାଚଳ କରୁଥିବା ପୂଥକ ପୂଥକ କୋଠରୀରେ ରଖାଯିବାକୁ ପରାମର୍ଶ ଦିଆଯାଇଛି ସେହି କୋଠରିଗୁଡ଼ିକ ସହ ଶୌଚାଳୟ ସଂଲଗ୍ନ ହୋଇ ରହିଥିବା ଦରକାର କରୋନା ଭୂତାଣୁରେ ସଂକ୍ରମିତ କୌଣସି ବ୍ୟକ୍ତି ବିବାହ କିମ୍ବା ଶେଷକୃତ୍ୟ ସମ୍ପନ୍ନ ଭଳି କୌଣସି ପ୍ରକାରର କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ସତର୍କତା କାରି କରାଯାଇଛି ସଂକ୍ରମିତ ବ୍ୟକ୍ତି ବାରମ୍ଭାର ସାବୁନରେ ନିକ ହାତ ଭଲଭାବେ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ

ବଦଳାଯାଇଥିବା ମୁଖାଗୁଡ଼ିକ ସଂସ୍କର୍ଶରେ ଅନ୍ୟମାନଙ୍କୁ ଆସିବାକୁ ନ ଦେବା ପାଇଁ କୁହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଏକ ହେଲ୍ସଲାଇନ୍ ନମ୍ଘର ସ୍ଥାପନ କରାଯାଇଛି ଯେଉଁମାନଙ୍କ ଶରୀରରେ କାଶ କିମ୍ବା ଜ୍ୱରର ଲକ୍ଷଣ ଓ ଶ୍ୱାସପ୍ରଶ୍ୱାସରେ ଅସୁବିଧା ଦେଖାଦେବ ସେମାନେ ତୁରନ୍ତ ଏହି ହେଲ୍ସଲାଇନ୍ ନୟରରେ ଯୋଗାଯୋଗ କରିବେ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବେ

ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇସାରିଥିଲା ଏ ସମ୍ବନ୍ଧୀୟ ବିତର୍କରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ତାଙ୍କ ସରକାର ପରିବର୍ତ୍ତିତ ସମୟ ଅନୁସାରେ ପ୍ରତିଶ୍ରତିଗୁଡ଼ିକର ପୂରଣ କରିବାକୁ ଉତ୍ତରଦାୟୀ ଓ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ସରକାରଙ୍କ ଦ୍ୱାରା ଅଣାଯାଇଥିବା ସଂଶୋଧନ ଆଇନ୍ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ବିଲ୍ ଆଗତ କରାଯିବା ପୂର୍ବରୁ ଅଧ୍ୟାଦେଶ କାରି କରାଯିବା ପ୍ରତି ଗୁରୁତ୍ୱାରୋପ କରି କୌଣସି ପ୍ରକାରର ବିବାଦକୁ ଏଡାଇବା ପାଇଁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ ଥିଲା ବୋଲି ସେ କହିଛନ୍ତି

କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ନଗଦୀ ପରିମାଣରେ ସନ୍ତୁଳନତା ବଜାୟ ରଖିବା ପାଇଁ ବ୍ୟାଙ୍କ୍ମାନେ ଭାଗିଦାରମାନଙ୍କୁ ବକେୟା ଅର୍ଥ ପ୍ରଦାନ କରିବା ଉଚିତ୍ ସଭାରେ ବିତର୍କ ଆରମ୍ଭ କରି କଂଗ୍ରେସର ଜୟରାମ ରାମେଶ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ଦେବାଳିଆ ଆଇନ୍ ଉପରେ ପୁର୍ନବିଚାର କରିବାକୁ ମତାମତ ଦେଇଥିଲେ ଜେକେ ଆରେଷ୍ଟ ଜାମ୍ମୁ କାଶ୍କିର ପୁଲିସ୍ ଏକ ଗୁପ୍ତ ଖବରକୁ ଭିତ୍ତି କରି ହିଜବୁଲ ମୁଜାହିଦ୍ଦିନ ସନ୍ତାସବାଦୀ ଗୋଷ୍ଠୀର ଏକ ଆଡ୍ରା ସ୍ଥଳୀକୁ ନଷ୍ଟ କରିଦେଇଛି

ସେଠାର୍ ହିଜବ୍ରଲ୍ ମ୍ରଜାହିଦ୍ଦିନ ସହ ସମ୍ପର୍କ ଥିବା ତିନି ଜଣ ସହଯୋଗୀଙ୍କ ଗିରଫ୍ କରାଯାଇଛି ସେମାନଙ୍କର ହିକବୁଲ ମୁକାହିଦ୍ଦିନର ନିଜକୁ ନିଜେ କମାଣ୍ଡର ବୋଲାଉଥିବା ବଶିର ପିର୍ ସହ ଘନିଷ୍ଠ ସମ୍ପର୍କ ଥିଲା ଗିରଫ୍ ହୋଇଥିବା ଲୋକମାନଙ୍କର ନାମ ଐଜାଜ୍ ଅହମ୍ମଦ ପୟର୍ ମହମ୍ମଦ ଅଲତାଫ୍ ପୟର ଓ ଅବଦୁଲ୍ ରୌଫ୍ ମଲିକ ବୋଲି କଣାପଡ଼ିଛି କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି ଏହି ମ୍ୟାଚ୍ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯିବାକୁ ସ୍ଥିର ହୋଇଥିଲା